ରାଜ୍ୟବାସୀଙ୍କ ସହଯୋଗ ଯୋଗୁଁ ହିଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସୀମିତ ରହିଛି ତେବେ ଆଗାମୀ ଆଠ ଦଶ ଦିନ ବହ୍ରତ ଗୁରୁତ୍ୱପୂର୍ଷ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର